ସେ କହିଛନ୍ତି କାରିଗରୀ ବିଦ୍ୟା ପ୍ରତିଯୋଗିତା ଓ ବିଶ୍ୱକୁ ଶକ୍ତିଶାଳୀ କରିବାର ସଂଞ୍ଜା ମଧ୍ୟ ନିର୍ପପଣ କରିଛି

ଆଜି ସାରା ଦେଶରେ ଶିଶୁଦିବସ ପାଳନ କରାଯାଉଛି

ପିଏମ୍ ସିଙ୍ଗାପ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଲୋକମାନଙ୍କ ଜୀବନରେ ପରିବର୍ଭନ ଆଶିବା ପାଇଁ କାରିଗରୀ ବିଦ୍ୟା ଅସୀମ ସୁବିଧା ସୁଯୋଗ ସୃଷ୍ଟି କରିଛି ସିଙ୍ଗାପୁର ଫିଶ୍ଚେକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି କହିଛନ୍ତି ବୈଷୟିକ ଜ୍ଞାନ ପ୍ରତିଯୋଗିତାର ସଂଜ୍ଞା ନିର୍ଦ୍ଦେଶ କରୁଛି ଏବଂ ନୂଆ ବିଶ୍ୱକୁ ଶକ୍ତିଶାଳୀ କରୁଛି

ସେ କହିଛନ୍ତି ଫିଣ୍ଟେକ ହେଉଛି ଉଦ୍ଭାବନ ଓ କଚ୍ଚନା ଶକ୍ତି ପ୍ରତି ବିଶ୍ୱାସର ଏକ ଉତ୍ସବ

ଏବଂ ସେହି ମିଶନ ପାଇଁ ସାମୁହିକ ଆର୍ଥିକ ବିକାଶ ଦିଗରେ ଏକ ବଳିଷ୍ଠ ଭିଭିପ୍ରସ୍ତର ସ୍ଥାପନର ଆବଶ୍ୟକ ଥିଲା ଶ୍ରୀ ମୋଦି କହିଛନ୍ତି ଫିଷ୍ଟେକର କ୍ଷମତା ଏବଂ ଡିଜିଟାଲ ସଂଯୋଗତାର ପହଞ୍ଚକୁ ଆଧାର କରି ତାଙ୍କ ସରକାର ଯେଉଁ ବିପ୍ଲବ ଆରମ୍ଭ କରିଥିଲେ ତାହା ଏବେ ଦ୍ରୁତଗତିରେ ଆଗେଇ ଚାଲିଛି

ଶ୍ରୀ ମୋଦି ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଟିସନ୍ମୁଗରତ୍ନଙ୍କ ସହ ବିଶ୍ୱ ଫିନ୍ଟେକ୍ ମଞ୍ଚର ଇଣ୍ଟରଫେସ୍ ଏକ୍ସଚେଞ୍ଜ ଆପ୍ଲିକେଶନ ପ୍ରୋଗ୍ରାମର ଶୁଭାରମ୍ଭ କରିଥିଲେ ଏହି ମଞ୍ଚ ଦ୍ୱାରା ଭାରତୀୟ କମ୍ପାନୀ ଗୁଡ଼ିକୁ ବିଶ୍ୱସ୍ତରୀୟ ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ସହ ଧୀରେ ଧୀରେ ସଂଯୋଗ କରାଯାଇପାରିବ

ପୂର୍ବ ଏସୀଆ ଶୀର୍ଷ ବୈଠକ ଆସିଆନ ଭାରତ ଅଣ ଆନୁଷ୍ଠାନିକ ବୈଠକ ଏବଂ ବିସ୍ତୃତ ଆଞ୍ଚଳିକ ଅର୍ଥନୈତିକ ଭାଗିଦାରିତା ଶୀର୍ଷ ବୈଠକରେ ଯୋଗଦେବା ପାଇଁ ଶ୍ରୀ ପ୍ରଧାନମନ୍ତ୍ରୀ ଆଜି ସକାଳେ ସିଙ୍ଗାପୁରରେ ଯାଇ ପହଞ୍ଚଛନ୍ତି ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମାକୁ ଚୂଡାନ୍ତ କରିବା ପାଇଁ କଥାବାର୍ତ୍ତାରେ ପ୍ରଗତିକୁ ମଧ୍ୟ ସେ ଏହି ଶୀର୍ଷ ବୈଠକରେ ସମୀକ୍ଷା କରିବେ ଶ୍ରୀ ମୋଦି ଫିନ୍ଟେକ୍ ଉହବରେ ଭାରତୀୟ ପାଭିଲିୟନ ବୁଲି ଦେଖିବା ସଙ୍ଗେ ସଙ୍ଗେ ପ୍ରଦର୍ଶନକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଏହା ଦୁର୍ଗମ ଓ ଦୂରାଦୂରନ୍ତ ଅଞ୍ଚଳର ଫଟୋ ଚିତ୍ର ତଥା ତଥ୍ୟ ପଠାଇ ପାରିବ

ମିଜୋରାମ କ୍ୟାମ୍ପିନିଂ ମଧ୍ୟପ୍ରଦେଶ ଓ ମିକୋରାମ ବିଧାନସଭା ପାଇଁ ପ୍ରାଥୀପତ୍ର ପ୍ରତ୍ୟାହାର ସକାଶେ ଆଜି ହେଉଛି ଶେଷ ଦିନ

ତେଶେ ମିକୋରାମରେ ନିର୍ବାଚନ ପ୍ରସ୍ତୁତି ଅତି ସରଗରମ ହୋଇଛି ଛତିଶଗଡ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ମଧ୍ୟ ପ୍ରଚାରକାର୍ଯ୍ୟ ସରଗରମ ହୋଇଥିବାର ଖବର ମିଳିଛି

ନିର୍ବାଚନ ଡ୍ରି୍ୟଟି ସାରି ଯବାନମାନେ ଫେରୁଥିବାବେଳେ ସେହି ଆକ୍ରମଣ କରାଯାଇଛି

ସେମାନଙ୍କୁ ଜିଲ୍ଲା ହସ୍କିଟାଲରେ ଚିକିତ୍ସା କରାଯାଉଛି ସାଇକ୍ଲୋନ ଗଜ 'ଗଳ' ପ୍ରର୍ଷ୍ଣିଝଡ଼ ଧୀରେ ଧୀରେ ତାମିଲନାଡୁ ଆଡକୁ ଅଗ୍ରସର ହେଉଥିବାରୁ ତାମିଲନାଡୁର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳ ପୁଡିଚେରୀ ଓ ଏହାର ଆଖପାଖ ଜିଲ୍ଲା ଗୁଡ଼ିକରେ ଆଳି ସଂଧ୍ୟାରୁ ବର୍ଷା ହେବ ବୋଲି ପାଣିପାଗ ଅଧିକାରୀ ମାନେ ପୂର୍ବାନୁମାନ କରିଛନ୍ତି ବାକିସବୁ ସ୍ଥାନ ଗୁଡ଼ିକରେ ଆସନ୍ତା କାଲି ଘୂର୍ଷ୍ଣିଝଡ଼ ସ୍ଥଳଭାଗ ଛୁଇଁବା ପରେ ବର୍ଷା ହେବ କାଁ ଭାଁ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସମୁଦ୍ର ମଧ୍ୟ ଅଶାନ୍ତ ରହିବ

ଆସନ୍ତାକାଲି ଗୁର୍ଷ୍ଣିବାତ୍ୟା ପମ୍ଘନ ଓ କୁଡାଲୋର ମଧ୍ୟରେ ସ୍ଥଳଭାଗ ହୁଇଁବ ଓ ଆସନ୍ତାକାଲିଠାରୁ ସପ୍ତାହ ଶେଷଆଡକୁ ଧୀରେ ଧୀରେ ଦୁର୍ବଳ ହେବ

ଶିଶୁମାନଙ୍କ ଅଧିକାର ଯତ୍ନ ଓ ଶିକ୍ଷା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସାରା ଦେଶରେ ଶିଶୁ ଦିବସ ପାଳନ କରାଯାଉଛି

ଆଜିର ଦିନକୁ ଶିଶୁଦିବସ ଭାବେ ପାଳନ କରାଯାଇଥାଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଦେଶ ସ୍ୱାଧୀନତା ସଂଗ୍ରାମରେ ଏବଂ ପ୍ରଧାନମନ୍ତ୍ରୀ ଥିବାବେଳେ ପଶ୍ଚିତ ନେହେରୁଙ୍କ ଅବଦାନକୁ ଦେଶବାସୀ କଦାପି ଭୁଲିବେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ୟୁପିଏ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ନୂଆଦିଲ୍ଲୀର ଶାନ୍ତିବନସ୍ଥିତ ତାଙ୍କ ସମାଧୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଛଟ୍ ପୂଜା ଉଦୟ ସ୍ୱର୍ଯ୍ୟଦେବତାଙ୍କୁ ଆଜି ସକାଳୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଦେଶର ବିଭିନ୍ନ ସ୍ଥାନରେ ଚାରିଦିନିଆ ଛଟ୍ ପୂଜାର ଅବସାନ ହୋଇଛି

ବିହାରରେ ଗଙ୍ଗା କୋଶି ଗଶ୍ତକ ଓ ସୋନ ନଦୀର ବିଭିନ୍ନ ଘାଟରେ ଆଜି ସକାଳୁ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରାଯାଇଛି ଔରଙ୍ଗାବାଦ ବଡଗାଓଁ ନାଳନ୍ଦା ଏବଂ ପାଟନା ଜିଲ୍ଲାର ଉଲାର ସୂର୍ଯ୍ୟମନ୍ଦିରରେ ବହୁସଂଖ୍ୟକ ଭକ୍ତ ପୂକାର୍ଚ୍ଚନା କରିଥିବାର ଖବର ମିଳିଛି ରିଭାଇଜ୍ ଶ୍ରୀଲଙ୍କା ଶ୍ରୀଲଙ୍କା ପାର୍ଲାମେଣ୍ଟରେ ନୂଆ ପ୍ରଧାନମନ୍ତ୍ରୀ ମହିନ୍ଦ୍ର ରାଜପାକ୍ଷେଙ୍କ ବିରୁଦ୍ଧରେ ଏକ ଅନାସ୍ଥା ପ୍ରସ୍ତାବ ଆଜି ମୌଖିକ ଭୋଟ୍ରେ ପାଶ୍ ହୋଇଯାଇଛି ନୁଆ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଥିବା ସାଂସଦମାନେ ସ୍ୱିକରଙ୍କ ବିରୁଦ୍ଧରେ ପ୍ରତିବାଦ ମଧ୍ୟରେ ଅନାସ୍ଥା ପ୍ରସ୍ତାବ ପାସ୍ ହୋଇଯାଇଥିବାର ଖବର ମିଳିଛି ରନୀଲ ବିକ୍ରମସିଫେଙ୍କୁ ପ୍ରଧାନମନ୍ତ୍ରୀ ବୋଲି ତାଙ୍କର ସମର୍ଥକ ମାନେ ଦାବି କରୁଥିବାବେଳେ ରାଜ୍ ପାକ୍ଷେଙ୍କ ସମର୍ଥକ ମାନେ ଏହି ପ୍ରକ୍ରିୟାକୁ ଅବୈଧ ବୋଲି କହୁଛନ୍ତି ରାଜ୍ ପାଖେଙ୍କ ସମର୍ଥକ ମାନେ କହୁଛନ୍ତି ବାଚସ୍କତି ପକ୍ଷପାତ କରିଛନ୍ତି ଏଣୁ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରନ୍ତୁ

ଏକ ସରକାରୀ ବିଞ୍ଜପ୍ତିରେ କୁହାଯାଇଛି ବର୍ହିଶୁଳ୍କ କ୍ଷେତ୍ରରେ ସଂସ୍କାର ଏବଂ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ସମେତ ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ ସଂଶୋଧିତ କ୍ୟୁଟୋପ୍ରୋଟକଲ ଡିଜିଟାଲ୍ ବର୍ହିଶୁଳ୍କ ଇ ବାଶିଜ୍ୟ ଆଦି ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବ

ବ୍ୟାଡମିଣ୍ଟନ ପିଭି ସିନ୍ଧୁ ଓ ସମୀର ବର୍ମା ହଂକଂ ଓପନ ବ୍ୟାଡମିଷ୍ଟନ ପ୍ରତିଯୋଗିତା ପ୍ରି କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି